ପିଏମ୍ ଫାର୍ମର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନୂଆ ନୂଆ ଜ୍ଞାନକୌଶଳର ବ୍ୟବହାର ଦେଶର କୃଷିକ୍ଷେତ୍ରର ସ୍ଥିତିରେ ପରିବର୍ତ୍ତନ ଆଣୁଛି କୃଷକମାନେ ନ୍ନଆ କ୍ଷାନକୌଶଳ ସହାୟତାରେ ଏବେ ଶକ୍ତି ଉତ୍ପାଦନ କରିବେ

ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନେ ଏବେ ସୌର ପମ୍ପ୍ ଓ ସୌର ପ୍ୟାନେଲ୍ର ସର୍ବାଧିକ ବ୍ୟବହାର କରୁଛନ୍ତି ଏହାଦ୍ୱାରା ସେମାନେ କେବଳ ଅର୍ଥ ସଞ୍ଚୟ କରୁଛନ୍ତି ତା' ନୁହେଁ ବିଦ୍ୟୁତ୍ ଗ୍ରୀଡ଼୍ଗୁଡ଼ିକ ମଧ୍ୟ ଶକ୍ତି ବିକ୍ରୟ କରୁଛନ୍ତି

ସବୁଜ ବିପ୍ଲବ ପରେ ଦେଶ ଏବେ ଦୁଗ୍ଧ ଶର୍କରା ଓ ସାମୁଦ୍ରିକ ବିପ୍ଲବ ଆଡ଼କୁ ଅଗ୍ରସର ହେଉଛି

ଏସ୍ସି ସିବିଆଇ ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୁଦ୍ଧରେ ଅଭିଯୋଗ ଓ ପ୍ରତି ଅଭିଯୋଗର ତଦନ୍ତ କରିବାକୁ ସୁପ୍ରିମ୍କୋର୍ଟ ଆଜି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ ବିଚାରପତି ଏକେ ପଟ୍ଟନାୟକ ତଦନ୍ତର ଦେଖାଶ୍ରଣା କରିବେ ଓ ଦୂଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୃ କୁହାଯାଇଛି ଶ୍ରୀ ବର୍ମାଙ୍କ ହାତରୁ ତାଙ୍କର ଦାୟିତ୍ୱ ଅପସାରଣ କରିନେଇ ତାଙ୍କୁ ଛୁଟିରେ ପଠାଯିବାକୁ ଚ୍ୟାଲେଞ୍ଜ୍ କରି ସେ କରିଥିବା ଆବେଦନ ଉପରେ ସୁପ୍ରିମ୍କୋର୍ଟ ସିବିଆଇ ସିଭିସି ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ମଧ୍ୟବର୍ତ୍ତୀକାଳୀନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ କୌଣସି ବଡ଼ ଧରଣର ନିଷ୍କଭି ନ ନେବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ଶ୍ରୀ ରାଓ ନେଇଥିବା ସମସ୍ତ ନିଷ୍ପଭିକୁ ଏକ ମୁଦ୍ରିତ ଲଫାପାରେ ସୁପ୍ରିମ୍କୋର୍ଟଙ୍କ ନିକଟରେ ଉପସ୍ଥାପନ କରାଯିବାକୁ କୋର୍ଟ କହିଛନ୍ତି

ଜେଟ୍ଲୀ ସିବିଆଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ସିବିଆଇ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ଆଜି ଦେଇଥିବା ନିର୍ଦ୍ଦେଶ ଏକ ସକାରାତ୍ମକ ପଦକ୍ଷେପ ଓ ଏହାଦ୍ୱାରା ନିରପେକ୍ଷତା ବଜାୟ ରହିବ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ ସେ କହିଛନ୍ତି ନିରପେକ୍ଷ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିଯିବ ଶ୍ରୀ ଜେଟ୍ଲୀ କହିଛନ୍ତି ସରକାରଙ୍କର କୌଣସି ବ୍ୟକ୍ତିବିଶେଷଙ୍କ ସପକ୍ଷରେ କିମ୍ବା ବିପକ୍ଷରେ ଯିବାର କୌଣସି ଉଦ୍ଦେଶ୍ୟ ନାହିଁ ସରକାର ସିବିଆଇର ପେସାଦାରିଦା ଭାବମୂର୍ତ୍ତି ଓ ସାୟିଧାନିକ ବିଶ୍ୱସନୀୟତାକୁ ବଜାୟ ରଖିବା ଚାହାନ୍ତି ସେ କହିଛନ୍ତି ସିଭିସି ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ରହିଛି ଓ ସାମୃହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି ଜେକେ ଗନ୍ ଫାଇଟ୍ ଜନ୍ମୁ କାଶ୍ମୀରର ବାରମୂଳା କିଲ୍ଲାସ୍ଥିତ ସୋପୋର୍ର ପାଜାପ୍ଲୋରା ବେହରାମ୍ପୋରା ଅଞ୍ଚଳରେ ସନ୍ତାସବାଦୀ ମିଳିତ ବାହିନୀ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଥିବାବେଳେ ସେନାବାହିନୀର କଣେ ଯବାନ ଶହିଦ୍ ହୋଇଛନ୍ତି ସରକାରୀ ସ୍ନତ୍ରରୁ ମିଳିଥିବା ଖବର ଅନୁସାରେ ଗୁଳି ବିନିମୟ ଆରମ୍ଭ ସମୟରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ୍ଙ୍କର ସାମରିକ ହୱିଟାଲ୍ରେ ପରଲୋକ ଘଟିଛି ସେନାବାହିନୀ ଜନ୍ମୁ କାଶ୍ମୀର ପୁଲିସ୍ ସ୍ୱତନ୍ତ କାର୍ଯ୍ୟାନୁଷ୍ଠାନ ଦଳ ଓ ସିଆର୍ପିଏଫ୍ ଯବାନମାନଙ୍କୁ ନେଇ ମିଳିତ ବାହିନୀ ଦ୍ୱାରା ସମଗ୍ର ଅଞ୍ଚଳକୁ ଘେରାଉ କରି ଖୋଜାଖୋଜି କରାଯିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଗୁପ୍ତ ସୂଚନା ଦିଆଯାଇଥିଲା ଯବାନମାନେ ସନ୍ତାସବାଦୀମାନଙ୍କର ନିକଟବର୍ତ୍ତୀ ହେବା ସମୟରେ ସନ୍ତାସବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ

କେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଏକ ବୈଠକ ପରେ ବିଜେପି ସଭାପତି ଅମିତ୍ ଶାହା କହିଛନ୍ତି ଏଲ୍ଜେପି ଏବଂ ଆର୍ଏଲ୍ଏସ୍ପି ଭଳି ଅଂଶୀଦାର ଦଳଗୁଡ଼ିକୁ ସମ୍ମାନଜନକ ଆସନ ଦିଆଯିବ କିଛି ଦିନ ଭିତରେ ଆସନ ସଂଖ୍ୟା ଘୋଷଣା କରାଯିବ ବୋଲି ସେ କହିଚ୍ଛନ୍ତି

ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିଲା

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ କ୍ଜେବିକ ଚାଷର ବିକାଶ ଓ ମହିଳା ଜୈବିକ ଚାଷୀ ଓ ଉଦ୍ୟୋଗପତିମାନଙ୍କୁ ପ୍ରୋହାହିତ କରିବା

ଶ୍ରୀଲଙ୍କା ଏମ୍ଓୟୁ ଶ୍ରୀଲଙ୍କା ସରକାର କହିଛନ୍ତି ଭାରତ ସହିତ ଗତବର୍ଷ କରାଯାଇଥିବା ସମସ୍ତ ବୁଝାମଣା ପତ୍ର ସ୍ୱାକ୍ଷରିତ ପ୍ରକଚ୍ଚଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ଶ୍ରୀଲଙ୍କାର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ମହିନ୍ଦା ସମରସିଙ୍ଘେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏହି ମନ୍ତ୍ରଶାଳୟ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଆରମ୍ଭ କରିବାପାଇଁ କ୍ୟାବିନେଟ୍ ଅନୁମୋଦନ ନେବ ଏହି ବୁଝାମଣା ପତ୍ରରେ ଭାରତୀୟ କମ୍ପାନୀଗୁଡ଼ିକ ଶ୍ରୀଲଙ୍କାରେ ଏଲ୍ଏନ୍କି ଟର୍ମିନାଲ୍ କଲମ୍ଘୋ ପୋତାଶ୍ରୟରେ ବନ୍ଦର ଉନ୍ନତିକରଣ ରାଜପଥ ଓ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ

ଇରାନ୍କୁ ବିଶ୍ୱର ଭୟାବହ ପରମାଣୁ ଅସ୍ତ ନିର୍ମାଣରୁ ନିବୃତ୍ତ ରଖିବାପାଇଁ ତାହା ଉପରେ ଭବିଷ୍ୟତରେ ଆହୁରି ଅଧିକ କଟକଣା ଲାଗୁ କରାଯିବାକୁ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଗତ ମେ ମାସରେ ଟ୍ରମ୍ପ୍ ପ୍ରଶାସନ ଇରାନ୍ ସହ ପରମାଣୁ ବୁଝାମଣାରୁ ଓହରିଯାଇ ତାହା ଉପରେ କିଛି କଠୋର କଟକଣା ଲାଗୁ କରିଥିଲେ ଏଥିପାଇଁ ଇରାନ୍ର ଗୁପ୍ତ ପରମାଣୁ କାର୍ଯ୍ୟକ୍ରମକୁ ଦାୟି କରାଯାଇଥିଲା

ଭାରତ ସମେତ ବିଶ୍ୱର ସମସ୍ତ ଦେଶ ଇରାନ୍ରୁ ତେଳ ଆମଦାନୀ କମ୍ କରିବାପାଇଁ ଆମେରିକା ଆଶା କରୁଛି ଏହା ନ ହେଲେ ସେହି ଦେଶଗୁଡ଼ିକୁ ମଧ୍ୟ ଦ୍ୱିତୀୟ ପିଢ଼ିର କଟକଣା ସମ୍ମୁଖୀନ ହେବାକୁ ପଡ଼ିବ ଏହାକୁ ଏଡ଼ାଇବାକୁ ହେଲେ ଭାରତକୁ ଆମେରିକାଠାରୁ କୌଣସି ରିହାତି ନ ପାଇବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ କିମ୍ବା ଇରାନ୍ଠାରୁ ତୈଳ ଆମଦାନୀ ସମ୍ପର୍ଣ୍ଣ ବନ୍ଦ୍ କରିବାକୁ ପଡ଼ିବ ଗତକାଲି ନ୍ତଆ କଟକଣା ଲାଗୁ ସଂକ୍ରାନ୍ତରେ ସ୍ୱାକ୍ଷର କରି ଆମେରିକା ରାଷ୍ଟ୍ରପତି ଏହି ମନ୍ତବ୍ୟ ଦେଇଛନ୍ତି

ବ୍ୟାଡ୍ମିଣ୍ଟନ୍ ଫ୍ରେଞ୍ଚ୍ ଓପନ୍ ବ୍ୟାଡ୍ମିଣ୍ଟନ୍ରେ କିଦାୟୀ ଶ୍ରୀକାନ୍ତ ସାଇନା ନେହୱାଲ୍ ଓ ପିଭି ସିନ୍ଧ୍ ଆଜି ପ୍ୟାରିସ୍ରେ ସେମାନଙ୍କର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଖେଳିବେ ପୁରୁଷ ସିଙ୍ଗଲ୍ସ୍ରେ କିଦାୟୀ ଶ୍ରୀକାନ୍ତ କାପାନ୍ର କେନ୍ତୋ ମୋମୋତାଙ୍କୁ ଭେଟୁଥିବା ବେଳେ ମହିଳା ସିଙ୍ଗଲ୍ସ୍ରେ ସାଇନା ଚୀନ୍ ତାଇପେଇର ତାଇ ଜୁ ଇଙ୍ଗ୍ଙ୍କୁ ଭେଟିବେ